ଅନ୍ୟପକ୍ଷରେ ବିଜେପି ବିଧାୟକ ଦଳର ନେତା କନକ ବର୍ବ୍ଧନ ସିଂଦେଓ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ରାକ୍ୟରେ ଦୁର୍ନୀତି ପ୍ରସଙ୍ଗ ନେଇ ପୂର୍ବତନ ମନ୍ତୀ ଦାମୋଦର ରାଉତଙ୍କ ବକ୍ତବ୍ୟକୁ ଉଲ୍ଲେଖ କରି ଗୂହରେ ନାରାବାଜି ଦେଇଥିଲେ

ସେହିଭଳି ତାଙ୍କ ସ୍ରାନରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅତିରିକ୍ତ ସଚିବ ବିଶ୍ୱଜିତ୍ ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି ସିଡିଆଇ ରବିନ୍ଦ ନାଥ ମିଶ୍ରଙ୍କୁ କଟକ ଉନ୍ନୟନ କର୍ତ୍ରପକ୍ଷ ଭାବେ ବଦଳି କରାଯାଇଛି ଏଥିସହ ପ୍ରମୋଦ ପୃଷ୍ଟିଙ୍ଙୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର ଭାବେ ଦାୟିତ୍ୱ ଦିଆଯାଇଛି

ତେଶୁ ବିଧାୟକମାନେ ଚାଲିଚାଲି ଯାଉଥିବାର ଦେଖିବାକୁ ମିଳିଥିଲା

ପରେ ବାଦାମବାଡ଼ି ଲିଙ୍କ୍ରୋଡ୍ ଆଦି କଟକର ବିଭିନ୍ମ ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ବନ୍ଦ ପାଳନ ବେଳେ ଓଡ଼ିଶା ହାଇକୋର୍ଟର ବିଚାରପତି ଏବଂ ଅନ୍ୟ ବିଚାରବିଭାଗୀୟ ଅଧିକାରୀମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ପୋଲିସ୍ କୋର୍ଟ ପର୍ଯ୍ୟନ୍ତ ନେଇଥିଲା

ସେମାନେ ଟିକେଟ୍ କିଶିପାରି ନଥିବାରୁ କୋଶାର୍କ ମନ୍ଦିର ପରିସରକୁ ଯାଇପାରି ନଥିଲେ

ଫଳରେ ବିଭିନ୍ ଷେସନ୍ରେ ବହୁସଂଖ୍ୟାରେ ଯାତ୍ରା ନାହି ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି

ପରୀକ୍ଷାର ପରବର୍ତ୍ତୀ ତାରିଖ ପରେ ଘୋଷଣା କରାଯିବ ବୋଲି କୁହାଯାଇଛି ତେବେ ପୂର୍ବରୁ ରାଜ୍ୟ ସରକାର ବନ୍ଦ୍କୁ ଦୂଷ୍ଟିରେ ରଖ ସବୁ ସ୍କୁଲ୍କୁ ଆଜି ପାଇଁ ବନ୍ଦ ଘୋଷଣା କରିଥିଲେ

ସେହିଦିନ ଠାରୁ ପ୍ରତ୍ୟେକ ବର୍ଷ ସପ୍ତପୁରି ଅମାବାସ୍ୟାର ପ୍ରତିପଦା ତିଥିରେ ପଥର୍ଲା ଗ୍ରାମବାସୀ ମାନେ ନୁଆଖାଇଥାନ୍ତି

ତାଙ୍କର ସ୍ୱାସ୍ଚ୍ୟବସ୍ଚା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଅଣାଯାଇଥିଲା